ପିଏ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟାଙ୍କକ୍ରେ ଅନୁଷ୍ଠିତ ହେଉଥିବା ଚତୁର୍ଦ୍ଦଶ ପୂର୍ବ ଏସିଆ ଓ ଆଞ୍ଚଳିକ ବିସ୍ତୂତ ଅର୍ଥନୈତିକ ଭାଗିଦାରୀ ଆର୍ସିଇପି ଶିଖର ସମ୍ମିଳନୀରେ ଯୋଗଦେବେ ଏହି ପୂର୍ବ ଏସିଆ ଶିଖର ସମ୍ମିଳନୀ ଇଏଏସ୍ ଏସିଆ ପ୍ରଶାନ୍ତ କ୍ଷେତ୍ରର ଏକ ଅନନ୍ୟ ରାଷ୍ଟ୍ରନେତାଙ୍କ ନେତୃତ୍ୱାଧୀନ ମଞ୍ଚ ଯେଉଁଠାରେ ଏହି ଅଞ୍ଚଳର ବିକାଶ ସମ୍ପନ୍ଧୀୟ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରାଯାଇଥାଏ

ଆଜିର ଏହି ପୂର୍ବ ଏସିଆ ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଇଏଏସ୍ ସହଯୋଗର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ସହିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତାମତ ଆଦାନ ପ୍ରଦାନ କରିବା ଅନ୍ୟପକ୍ଷରେ ଆର୍ସିଇପି ହେଉଛି ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଚୀନ ଓ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଆସିଆନ ମୁକ୍ତ ବାଣିଜ୍ୟ ରାଜିନାମାର ଅଂଶୀଦାର ଅଛନ୍ତି ଭାରତର ଉଭୟ ପୂର୍ବାଭିମୁଖୀ ନୀତି ଓ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ବ୍ୟାପକ ସଂପର୍କ ଦୃଷ୍ଟିରୁ ଆର୍ସିଇପି ଦେଶ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନେ ଆଜି ଏହି ଶିଖର ବୈଠକରେ ପାରସ୍କରିକ ସଂପର୍କର ବଭିନ୍ନ ଦିଗ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏକ ସ୍ୱତନ୍ତ୍ର ଦୀର୍ଘସ୍ଥାୟୀ ବିକାଶ ଯୋଜନାକୁ ନେଇ ଅନୁଷ୍ଠିତ ହେବାକୁଥିବା ଅଧିବେଶନରେ ଅଂଶଗ୍ରହଣ କରି ତାଙ୍କ ସରକାର ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିବେ ଶ୍ରୀ ମୋଦି ତାଙ୍କର ଏହି ତିନିଦିନିଆ ଥାଇଲାଣ୍ଡ ଗସ୍ତର ଅନ୍ତିମ ଦିବସରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭିଏତନାମ ପ୍ରଧାନମନ୍ତ୍ରୀ ଗ୍ୟୁଏନ୍ ସୁଆନ୍ ଫୁକ୍ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ମଧ୍ୟ ଯୋଗଦେବେ ଏଚ୍ଏସ୍ଏଫ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଞ୍ଚମ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋହବକୁ ଉଦ୍ଘାଟନ କରିବେ କୋଲକାତାର ବିଶ୍ୱ ବାଙ୍ଗ୍ଲା କନ୍ଭେନ୍ସନ ସେଣ୍ଟରଠାରେ ଅନୁଷ୍ଠିତ ହେବାକୁଥିବା ଏହି ମହୋସବକୁ ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଦର୍ଶକମାନଙ୍କୁ ସମ୍ଘୋଧିତ କରିବେ

ଜନସାଧାରଣଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରାଇବା ଏହି ମହୋହବର ମୂଳଲକ୍ଷ୍ୟ ଏଥିରେ ବିଗତ ବର୍ଷମାନଙ୍କରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅବଦାନ ପ୍ବଦର୍ଶିତ ହେବ

ଗତକାଲି ପୋଷ୍ଟ କଲୋନିଆଲ୍ ଆସାମ ନାମକ ଏକ ପୁସ୍ତକ ଉନ୍କୋଚନ ଅବସରରେ କଷ୍ଟିସ୍ ଗୋଗୋଇ କହିଛନ୍ତି ଦେଶରେ କେତେ ସଂଖ୍ୟାରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଛନ୍ତି ସେ ସଂପର୍କରେ ପ୍ରାୟତଃ ସଠିକ୍ ତଥ୍ୟ ହାସଲ କରିବାର ଜରୁରୀ ଆବଶ୍ୟକତା ରହିଛି ଏବଂ ଏନ୍ଆର୍ସି ଏ ଦିଗରେ ଏକ ପ୍ରୟାସ ମାତ୍ର ଦିଲ୍ଲୀ ଅଡ୍ ଇଭିନ୍ ବାୟୁ ପ୍ରଦୃଷଣର ମୁକାବିଲା ପାଇଁ ଆଜିଠାରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଅଡ୍ ଇଭିନ୍ ଯୋକନା ଲାଗୁ କରାଯିବ

ଏହି ଯୋଜନା ଅଧୀନରେ ଯେଉଁ ଚାରିଚକିଆ ଯାନର ରେଜିଷ୍ଟ୍ରେସନ୍ ନୟରର ଶେଷ ଅଙ୍କ ବିସମ ହୋଇଥିବ ସେହିସବୁ ଯାନଗୁଡ଼ିକୁ ବିସମ ଅଙ୍କ ବିଶିଷ୍ଟ ତାରିଖରେ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବ ସେହିପରି ସମ ଅଙ୍କ ବିଶିଷ୍ଟ ଶେଷ ନମ୍ଘରର ଯାନଗୁଡ଼ିକୁ ସମ ଅଙ୍କ ବିଶିଷ୍ଟ ତାରିଖରେ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବାକୁ ନିଷ୍ପଭି ନିଆଯାଇଛି ତେବେ ସ୍କୁଲ୍ ପିଲା ମହିଳାଙ୍କୁ ନେଉଥିବା ଯାନ ଜରୁରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଯାନ ତଥା ଦୁଇଚକିଆ ଗାଡ଼ିକୁ ଏହି ପ୍ରତିବନ୍ଧକରୁ ବାଦ ଦିଆଯାଇଛି

ଚଳିତଥର ବେସରକାରୀ ସିଏନ୍ଜି ଯାନଗୁଡ଼ିକୁ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି

ମେଘାଳୟ ରାଜ୍ୟପାଳ ତଥାଗତ ରୟ ମୁଖ୍ୟମନ୍ତ୍ରୀ କନ୍ରାଡ୍ କେ ସାଙ୍ଗମା ଏବଂ ବିଶ୍ୱବିଦ୍ୟାଳୟ କୁଳପତି ଏସ୍କେ ଶ୍ରୀବାସ୍ତବ ଏହି ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀନଗର ଜିଲ୍ଲାରେ ବେସରକାରୀ ଯାନବାହାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଛି ଏହି ଉପତ୍ୟକା ଅଞ୍ଚଳରେ ଲ୍ୟାଣ୍ଡ୍ଲାଇନ୍ ଓ ପୋଷ୍ଟପେଡ୍ ମୋବାଇଲ୍ ସେବା ପୁନଃ ସ୍ଥାପିତ କରାଯାଇଛି ଶ୍ରୀନଗରର ଟିଆର୍ସି ପୋଲୋଭିଉ ରେସିଡେନ୍ସି ରୋଡ୍ସ୍ଥିତ ରବିବାରର ସାପ୍ତାହିକ ଉଠା ବଜାରରେ ଗ୍ରାହକମାନେ ସେମାନଙ୍କର ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର କିଣିବାର ଦେଖାଯାଇଥିଲା ରାଜ୍ୟର ଶ୍ରୀନଗର ଓ ଅନ୍ୟାନ୍ୟ ସହରରେ ମଧ୍ୟ ଲୋକମାନେ ବଜାରରେ ଭିଡ଼ ଲଗାଇଥିଲେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ତାଙ୍କ ଉଜ୍ବେକିସ୍ଥାନ ପ୍ରତିପକ୍ଷ ମେଜର ଜେନେରାଲ୍ ବାଖୋଦିର୍ ନିଟ୍ଟାମୋଭିକ୍ କୁର୍ବାନୋଭ ଗତକାଲି ଏହି ସମରାଭ୍ୟାସର ଉଦ୍ଘାଟନ କରିଛନ୍ତି

ଏହି ସମରାଭ୍ୟାସ କାଳରେ ଭାରତୀୟ ସେନା ଓ ଉଜ୍ବେକିସ୍ଥାନ ସେନା ମିଳିତ ଭାବେ ତାଲିମ ନେବେ ଏବଂ ପରସ୍କର ମଧ୍ୟରେ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବେ ସାମରିକ ମେଡିସିନ ଓ ସାମରିକ ଶିକ୍ଷା କ୍ଷେତ୍ରରେ ଭାରତ ଓ ଉଜ୍ବେକିସ୍ଥାନ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଫଡନାବିସ୍ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଆଜି ନୂଆଦିଲ୍ଲୀ ଗସ୍ତ କରିବେ ଶ୍ରୀ ଫଡନାବିସ୍ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଟିରୁ ସହାୟତା ଯୋଗାଣ ସଂପର୍କରେ ଶ୍ରୀ ଶାହାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତିର ସମୀକ୍ଷା କରିବା ପାଇଁ ଅକୋଲା ଜିଲ୍ଲା ଗସ୍ତ କରି ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଆସନ୍ତା ବୁଧବାର ସୁଦ୍ଧା ଫସଲ ହାନିର ଆକଳନ ସଂପ୍ରର୍ଷ୍ଣ କରାଯିବ

ରାଜ୍ୟରେ ଲକ୍ଷଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ଏହି ସହାୟତା ରାଶି ପର୍ଯ୍ୟାପ୍ତ ନୁହେଁ ବୋଲି ରାଜ୍ୟ ସରକାରଙ୍କ ମେଣ୍ଟ ଦଳ ଶିବସେନା ସମେତ ବିରୋଧୀ କଂଗ୍ରେସ ଓ ଏନ୍ସିପି ପକ୍ଷରୁ ଅଭିଯୋଗ ହୋଇଛି

ପରସ୍କର ମଧ୍ୟରେ ସହଯୋଗ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ ଜ୍ଞାନ ଅଭିଜ୍ଞତା ଓ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ଏହି ସମରାଭ୍ୟାସର ଲକ୍ଷ୍ୟ ରହିଛି ସାଂଘାଇ ସହଯୋଗ ସଂଗଠନର ଆଠଟି ଯାକ ଦେଶ ଭାରତ ଚୀନ୍ କାଜାକସ୍ଥାନ କିର୍ଗିଜ୍ସ୍ଥାନ ପାକିସ୍ତାନ ରୂଷ ତାକିକ୍ସ୍ତାନ ଓ ଉଜ୍ବେକିସ୍ତାନ ଏହି ସମରାଭ୍ୟାସରେ ଯୋଗ ଦେବେ

ଏହା ଡିଉ ଓ ଦ୍ୱାରକା ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବା ଅନୁମାନ କରାଯାଉଛି

ଆମ ଅହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାକୁ ନିଷେଧ କରାଯାଇଛି ନେପାଳ ପ୍ରେସିଡେଣ୍ଟ୍ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଦେଶର ସାତଟିଯାକ ପ୍ରଦେଶର ରାଜ୍ୟପାଳଙ୍କୁ ସେବାନିବୂତ୍ତ କରିଛନ୍ତି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି କ୍ୟାବିନେଟ୍ର ସୁପାରିଶ କ୍ରମେ ସାୟିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟପାଳଙ୍କୁ ସେବାନିବୃତ୍ତ କରାଯାଇଛି

ଭାରତ ପକ୍ଷରୁ ଦୀପକ ଚହର କେ ଖଲିଲ ଅହନ୍ମଦ ଓ ଯୁକ୍ତୁବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଔକେଟ୍ ଅକ୍ତିଆର କରିଥିଲେ